ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି

ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଥିବା ସ୍ଚନା ଦିଆଯାଇଛି ସର୍ବୋଚ ନ୍ୟାୟାଳୟଙ୍କ ରାୟ ଆସି ନ ଥିଲେ ମଧ୍ଧ ବର୍ଉମାନ ବଡଦାଣ୍ଡରୁ ଉଠାଦୋକାନୀମାନଙ୍କୁ ଖାଲି କରାଯାଉଛି

ଭକ୍ତ ଓ ପ୍ରଶାସନ ସମସେ ତପ୍ର ହୋଇଉଠିଛନ୍ତି

ଅନ୍ୟପକ୍ଷରେ ଆକି ଆଉ ଦୁଇଜଶ କରୋନା ଆକାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଅପରେସନ ପରବର୍ତ୍ତୀ କେତେକ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି

ସେହି ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ସଂକ୍ରମଶର ଅଧ୍କ ବିପଦ ରହିଛି

ଖବର ପାଇ ପୋଲିସ ଘଟଣାସ୍ଚଳରେ ପହଞ୍ ସମ୍ତଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି

ପୋଲଟି ବହୁବର୍ଷ ପୁରୁଶା ହୋଇଥିବାରୁ ଭୁଶୁଡି ଯାଇଥିବା ଅନୁମାନ କରାଯାଉଛି